ଟେଲି ପରାମର୍ଶ ଦ୍ୱାରା ଗୁରୁତର ଅସୁସୁଙ୍କ ଚିକିହା ପାଇଁ ପରାମର୍ଶ ନେବାକୁ ଏହି ଗାଇଡ୍ ଲାଇନରେ ନିର୍ଦ୍ଦେଶ ରହିଛି ଏଥିସହ ଗୋଷୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ର୍ୟାପିଡ୍ ଆକ୍ଷିଜେନ୍ ଟେଷ୍ଟିଂ କରିବା ଲାଗି ତାଲିମ ଦିଆଯିବ ଗ୍ରାମାଞଳର ଲୋକଙ୍କର କୋଭିଡ ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ ଏକାନ୍ତବାସରେ ରହିବାକୁ ପରାମର୍ଶ ଦିଆଯାଇଛି

ରାଜ୍ୟ ଓ କେଦ୍ରଶାସିତ ଅଞଳଗୁଡ଼ିକୁ ମାଗଶାରେ କୋଭିଡ୍ ଟିକା ଯୋଗାଣ ଜରିଆରେ କେନ୍ ସରକାର କୋଭିଡ୍ ମୁକାବିଲା ପାଇଁ ରାକ୍ୟମାନଙ୍କ ସାହାଯ୍ୟ କରିଆସ୍ବଛନ୍ତି

ସେମାନଙ୍କ ମଧ୍ଧରୁ ଆକି ମଧ୍ଧ ଖୋର୍ବ୍ଧା ଜିଲ୍ଲାରେ ସର୍ବାଧକ ଆକ୍ରାନ୍ନ ଚିହ୍ଚଟ ହୋଇଥିବା ବେଳେ ଏହା ପଛକ୍ ରହିଛି କଟକ ଜିଲ୍ଲା

ଏଥପାଇଁ ପାଇପ୍ ଲାଇନ୍ କାମ ମଧ୍ଧ ଶେଷ ପର୍ଯ୍ୟାୟରେ ପହଂଚିଛି ବୋଲି ପ୍ରଶାସନ ପକ୍ଷରୁ ସ୍ଚନା ଦିଆଯାଇଛି ସ୍ବଟିଂ ବନ୍ଦ ରାଜ୍ୟରେ କରୋନା ପରିସ୍ଚିତିକୁ ଦୃଷ୍ଟିରେ ରଖ୍ ସରକାର କୌଣସି ସିନେମା କିମ୍ୟା ଧାରାବାହିକ ସୁଟିଂ ଉପରେ କଟକଶା ଜାରି କରିଛନ୍ତି ସମସ୍ତ ପ୍ରକାରର ଇନ୍ଡୋର ଆଉଟ୍ଡୋର ସୁଟିଂ ବନ୍ଦ ରଖିବା ପାଇଁ ସ୍ୱତନ୍ତ ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି

ଏମିତି ଜଣେ ଯୁବ ସ୍ୱେଛାସେବୀ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଭୋଳାନାଥ ବମା କରୋନା ସମୟରେ ସେ ସହରର ଅସହାୟ ଲୋକ ତଥା ଗରିବମାନଙ୍ଙୁ ମାଗଣାରେ ଖାଦ୍ୟ ଓ ଔଷଧ ବିତରଣ କରୁଛନ୍ତି

ମଦ ହୋମ୍ ଡେଲିଭରି ଲକ୍ ଡାଉନ୍ ଓ ସଟ୍ ଡାଉନ୍ରେ ଅତ୍ୟାବଶ୍ୟକ ସେବା ଏବଂ ଖାଦ୍ୟ ହୋମ ଡେଲିଭରିକୁ ବାଦ୍ ଦେଇ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନକୁ ବନ୍ଦ କରିବା ଲାଗି ରାକ୍ୟ ସରକାର ନିର୍ଦ୍ଦେଶନାମା ଜାରୀ କରିଛନ୍ତି

ଆସନ୍ତାକାଲିଠାରୁ ଏହା କାର୍ଯ୍ୟକାରୀ ହେବ କିନ୍ତୁ ନିର୍ଦ୍ଧାରିତ ସମୟ ମଧ୍ଧରେ ଦେକାନୀ ମାନେ ହୋମ୍ ଡେଲିଭରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ହୋମ୍ ଡେଲିଭରି ବାହାନରେ ଦିନ ତମାମ ମଦ ଦୋକାନ ଖୋଲି ରଖିଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି

ଏହି ସମୟ ମଧ୍ଧରେ କୋରାପୁଟ ମାଲକାନଗିରି ରାୟଗଡ଼ା ଗଜପତି ନବରଙ୍ଙପୁର ସୁନ୍ଦରଗଡ଼ ମୟରଭଞ୍ ଓ କେଦୁଝର ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ପାଶିପାଗ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି